ଶ୍ରୀମନିର ପ୍ରଶାସନ ପକ୍ଷରୁ ଏଥିନେଇ ସୂଚନା ଦିଆଯାଇଛି

ମୁଣ୍ଡ ଗୁଞ୍ଚିବା ପାଇଁ ଘର ନିତାନ୍ତ ଆବଶ୍ୟକ ପ୍ରଧାନମନ୍ତୀ ସହରୀ ଆବାସ ଯୋଜନାରେ ସହରବାସୀ ହିତାଧକାରୀ ହୋଇ ମଉଳି ଯାଇଥିବା ସ୍ୱପ୍ନ ଆଶାର ଆଲୋକ ପ୍ରଦାନ କରିଛି

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବେ ପୂର୍ବତନ ବିଧାୟକ ମୋହନ ଚରଣ ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମର ସଂପର୍କରେ ଆଲୋକପାତ କରିଥିଲେ

ତାଙ୍ଙ ଟିଟିଲାଗଡ଼ ଡାକ୍ତରଖାନାରେ ଗତକାଲି ଭର୍ତି କରାଯାଇଥିଲା ଚିକିହା ହେଉଥିବା ଅବସ୍ଥାରେ ଆକି ତାଙ୍କର ମୃତ୍ୟୁ ଘଟିଛି

ଆଜି ଭୀମ ନାହାକଙ୍ ମୂତଦେହ ଘଟଣାସ୍ସଳରୁ ଉଦ୍ଧାର ହୋଇଛି ତାଙ୍କ ଘର ଗଞ୍ଞାମ ଜିଲ୍ଲାର ଜେରାଧାଗୋବିନ୍ଦପୁରରେ

ଏହି ଟିମ୍ରେ ଗଞାମ ଜିଲ୍ଲା ଶ୍ରମ ଅଧିକାରୀ ଓ ଶ୍ରମ ଇନ୍ପେକ୍ର ଅଛନ୍ତି

ପରସ୍ୱରକୁ ହାପି ଫ୍ରେଣ୍ଡସିପ୍ ଡେ' କହିବା ପୂର୍ବରୁ ଚାଲିଯାଇଛି ତିନି ସାଙ୍ଗଙ୍କ ଜୀବନ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ଘଟିଛି

ଆସନ୍ତାକାଲିଠାର୍ ଉତ୍ତର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ସହ ପଣ୍କିମ ଓଡ଼ିଶାର କେତେକ ସ୍ଚାନରେ ଅତିପ୍ରବଳ ବର୍ଷାର ସୟାବନା ରହିଛି